ମହା ପଲିଟିକ୍ସ ମହାରାଷ୍ଟ୍ରର ଅସ୍ଥାୟୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀଶଙ୍କୁ ଆଜି ସର୍ବସମ୍ମତିକ୍ରମେ ବିକେପିର ନ୍ନଆ ବିଧାୟକ ଦଳ ନେତା ବଛାଯାଇଛି

ଶ୍ରୀ ତୋମର କହିଛନ୍ତି ବିଜେପି ବିଧାୟକ ଦଳ ବୈଠକରେ ଆଉ କାହାରି ନାମ ପ୍ରସ୍ତାବ ଦିଆଯାଇ ନ ଥିଲା ଏହି ବୈଠକ ପରେ ଶ୍ରୀ ଫଡ଼୍ନବୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଟି ସଭାପତି ଅମିତ୍ ଶାହା ଓ ବରିଷ୍ଣ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟପାଇଁ ପୁଣି ଥରେ କାମ କରିବା ସକାଶେ ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି

କୃଷକମାନଙ୍କ ସ୍ଥିତିରେ ଉନ୍ନତି ଆଶିବା ଏବଂ ରାଜ୍ୟକୁ ମରୁଡ଼ିମୁକ୍ତ କରିବା ଦିଗରେ ଅଗ୍ରାଧିକାର ଦେବାପାଇଁ ସେ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି

ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ କାଶ୍ମୀର ଗସ୍ତରେ ଯାଇଥିବା ୟୁରୋପୀୟ ସାଂସଦମାନେ ଦୀର୍ଘସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଓ ସନ୍ତାସବାଦୀ ଅନ୍ତ କରିବାପାଇଁ ଭାରତର ଉଦ୍ୟମକୁ ସେମାନେ ସମର୍ଥନ କରୁଛନ୍ତି ସାଂସଦ ରିସ୍ଜାଡ଼୍ କାର୍ନେକି କହିଛନ୍ତି କାଶ୍ମୀରର ଲୋକମାନେ ଶାନ୍ତି ଚାହାନ୍ତି ଅନ୍ୟ ଜଣେ ସଦସ୍ୟ ନାଥାନ୍ ଗିଲ୍ କହିଛନ୍ତି ଭାରତ ସହ ସମ୍ପର୍ଶ୍ଣ ଭାବରେ ମିଶିଯିବାପାଇଁ କାଶ୍କୀର ଲୋକମାନେ ଚାହୁଁଛନ୍ତି ସେମାନଙ୍କର ଅଭିଜ୍ଞତା ବିଷୟ ବର୍ଷ୍ଣନା କରି ପ୍ରତିନିଧି ଦଳର ଆଉ ଜଣେ ସଦସ୍ୟ କହିଛନ୍ତି କାଶ୍ମୀରର ଲୋକମାନେ ଚାକିରି ଚାହାନ୍ତି ଗତକାଲି ସନ୍ତ୍ରାସବାଦୀମାନେ ପଣ୍ଟିମବଙ୍ଗର ଶ୍ରମିକମାନଙ୍କୁ ହତ୍ୟା କରିବା ଘଟଣା ପ୍ରତି ସେମାନେ ଦୁଃଖ ବ୍ୟକ୍ତ କରିଛନ୍ତି ୟୁରୋପୀୟ ସାଂସଦମାନେ କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନକୁ ଆତିଥେୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି

ଏହି ଦିବସକୁ ମହା ଆଡମ୍ଭରରେ ପାଳନ କରିବାପାଇଁ ଜୋର୍ସୋର୍ରେ ପ୍ରସ୍ତୁତି ଚାଲିଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାରା ଦେଶର ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ୍ର କାଭେରିଆଠାରେ ସର୍ଦ୍ଦାର ପଟେଲ୍ଙ୍କର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବେ ସେଠାରେ ସେ ଏକତା ଦିବସ ପ୍ୟାରେଡ୍ରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ କାରିଗରି ବିଦ୍ୟା ପ୍ରଦର୍ଶନୀ ବୁଲି ଦେଖିବେ ତା'ପରେ ଶ୍ରୀ ମୋଦି କାଭେରିଆଠାରେ ପ୍ରଶିକ୍ଷଣ ନେଉଥିବା ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିବେ

ଗତ ରବିବାର ଦିନ ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଏକତା ପାଇଁ ଦଦବଡ଼ରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାପାଇଁ ଦେଶବାସୀଙ୍କୁ ନିବେଦନ କରିଥିଲେ ସେ କହିଥିଲେ ଗୋଟିଏ ଲକ୍ଷ୍ୟ ଏକ୍ ଭାରତ ଶ୍ରେଷ୍ଠ ଭାରତ ପାଇଁ ଏକତା ପାଇଁ ଦୌଡ଼ରେ ଆମେ ସମସ୍ତେ ସାମିଲ୍ ହେବା ଉଚିତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ନ୍ନଆଦିଲ୍ଲୀର ମେଜର୍ ଧ୍ୟାନଚାନ୍ଦ କାତୀୟ ଷ୍ଟାଡିୟମ୍ରେ ଆସନ୍ତାକାଲି ସକାଳେ ସ୍କାରକୀ ଏକତା ପାଇଁ ଦୌଡ଼ର ଶୁଭାରମ୍ଭ କରିବେ

ପ୍ରତିଯୋଗୀମାନଙ୍କୁ ଏକତା ଦୌଡ଼ରେ ପହଞ୍ଚବାରେ ସୁବିଧା କରିବାପାଇଁ ଦିଲ୍ଲୀ ମେଟ୍ରୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ନୁଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଏକ୍ ଭାରତ ଶ୍ରେଷ ଭାରତ ପର୍ବ ଆୟୋଜନ କରାଯାଇଛି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ୍ କରି ଜାତୀୟ ସଂହତି ଭାବ ଉଦ୍ରେକ କରିବା ଲକ୍ଷ୍ୟରେ ଏହିସବୁ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯାଇଛି ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ କଳାତ୍ଲକ ଦକ୍ଷତା ଓ ଯୋଗାଯୋଗର ବିକାଶ ସହ ଏକ୍ ଭାରତ ଶ୍ରେଷ୍ଠ ଭାରତ ମନୋଭାବ ପ୍ରଦର୍ଶନ ପାଇଁ ଏହିସବୁ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି

ଆସନ୍ତାକାଲିଠାରୁ ଏହି ଦୁଇଟିଯାକ ଅଞ୍ଚଳ ସମ୍ପର୍ଷର୍ଣରପେ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ କାର୍ଯ୍ୟକ୍ଷମ ହେବ

ଶ୍ରୀ ଚିଦାୟରମ୍ଙ୍କୁ ଜେରା ପାଇଁ ଦିନକ ସକାଶେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହାକତରେ ରଖିବାପାଇଁ କୋର୍ଟ ମନା କରିଦେଇଥିଲେ ଶ୍ରୀ ଚିଦାୟରମ୍ଙ୍କୁ ଔଷଧପତ୍ର ପାଣ୍ଟାତ୍ୟ ପାଇଖାନା ନିରାପତ୍ତା ଓ ସ୍ୱତନ୍ତ୍ର ସେଲ୍ ଯୋଗାଇ ଦେବାକୁ କୋର୍ଟ ତିହାର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଦେଇଛନ୍ତି

ଶ୍ରୀଲଙ୍କା ପିଏମ୍ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନୀଲ୍ ବିକ୍ରମସିଂହେ କହିଛନ୍ତି ଯଦି ସଜିତ୍ ପ୍ରେମ୍ଦାସା ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହ୍ରଅନ୍ତି ତାହାହେଲେ ସେ ପ୍ରଧାନମନ୍ତ୍ରୀ ରହିବେ

କେଉଁ ପ୍ରଧାନମନ୍ତ୍ରୀ ପ୍ରଗତିକୁ ଆଗେଇ ନେବେ ବୋଲି ସାମ୍ଭାଦିକମାନେ ପ୍ରଶ୍ର କଲାରୁ ଶ୍ରୀ ବିକ୍ରମସିଂହେ କହିଛନ୍ତି ସେ ପ୍ରଧାନମନ୍ତ୍ରୀ ରହିବେ ଏବଂ ସଜିତ୍ ପ୍ରେମ୍ଦାସା ରାଷ୍ଟ୍ରପତି ହେବେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ କିଏ ହେବ ସେ ବିଷୟ ଜଣାଇବାକୁ ଶ୍ରୀ ପ୍ରେମ୍ଦାସା ମନା କରିଦେବା ପରେ ଶ୍ରୀ ବିକ୍ରମସିଂହେଙ୍କ ଏଭଳି ବିବୃତ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ସଜିତ୍ ପ୍ରେମ୍ଦାସା ରାଷ୍ଟ୍ରପତି ହେଲେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିବାପାଇଁ ଆହ୍ୱାନ ଦେଇଥିବାର ଜଣାପଡ଼ିଛି ତେଣେ ବିରୋଧି ପକ୍ଷର ରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀ ଗୋଟବାୟା ରାଜପାକ୍ଷେ କହିଛନ୍ତି ଯଦି ତାଙ୍କ ପକ୍ଷରୁ କିଏ ନିର୍ବାଚନରେ ବିଜୟୀ ହୁଏ ତାହାହେଲେ ବିକ୍ରମସିଂହହେ ଇସ୍ତଫା ଦେବା ଉଚିତ